ପିଏମ ସିଙ୍ଗାପ୍ତର ସିଙ୍ଗାପ୍ରରେ ଆଜି ସକାଳେ ଅନ୍ରଷ୍ଠିତ ଆସିଆନ ଭାରତ ଅଣ ଅନୁଷ୍ଠାନିକ ପ୍ରାତଃ ଭୋଜନ ଶୀର୍ଷ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆସିଆନ ନେତାମାନଙ୍କ ସହ ବଡଧରଣର କଥାବାର୍ତ୍ତା ହୋଇଛି ଆସିଆନ ଦେଶଗୁଡ଼ିକ ସହ ଆମର ସମ୍ପର୍କ ଅତି ମଜଭୂତ ଏବଂ ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ପାଇଁ ଏହି ସମ୍ପର୍କର ଅବଦାନକୁ ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି କଳରାଶିରେ ସହଯୋଗ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୂଦ୍ଧି ସ୍ଥାପନ ଲାଗି ବାଣିଜ୍ୟ ଓ ପୁଞ୍ଜିନିବେଶକୁ ଭାରତ ଗୁରୁତ୍ୱ ଦେଉଥିବା ବିଷୟ ପ୍ରତି ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି

ଅନ୍ତର୍ଜାତୀୟ କ୍ୟାଡେଟ୍ ବିନିମୟ କାର୍ଯ୍ୟକ୍ରମ ଅଂଶବିଶେଷ ଭାବେ ଏହି ସମର ଶିକ୍ଷାର୍ଥୀ ବାହିନୀ ସିଙ୍ଗାପୁର ଯାଇଛି ଶ୍ରୀ ମୋଦି ପ୍ରତ୍ୟେକ ସମର ଶିକ୍ଷାର୍ଥୀ ବାହିନୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ଏବଂ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ଅଭିଜ୍ଞତା ଓ ଶିକ୍ଷା ସଂକ୍ରାନ୍ତରେ ଜଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି ସମର ଶିକ୍ଷାର୍ଥୀ ବାହିନୀର ଏହି ଯୁବ ବନ୍ଧୁମାନଙ୍କ ସହ ସେ ଅତି ଆନନ୍ଦରେ ସମୟ ବିତାଇଛନ୍ତି ଭାରତ ସିଙ୍ଗାପୁର ହକାଥନ ବିଜୟୀ ଟିମ୍ଗୁଡ଼ିକୁ ମଧ୍ୟ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହିଭଳି ମଞ୍ଚ ଯୁବକମାନଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ପ୍ରତିପାଦନ ପାଇଁ ବିଚକ୍ଷଣ ସୁଯୋଗ ପ୍ରଦାନ କର୍ତ୍ଥି ସେ କହିଛନ୍ତି ଅନ୍ୟଦେଶର ଯୁବକମାନଙ୍କ ଦ୍ୱାରା ପ୍ରମୁଖ ଉଭାବନଗୁଡ଼ିକ ସଂକ୍ରାନ୍ତରେ ଶିକ୍ଷାଗ୍ରହଣ ପାଇଁ ଏହି ମଞ୍ଚ ଏକ ଫୋରମ୍ ଭାବେ କାମ କରୁଛି ଫଳରେ ଆମ ଦେଶର ଛାତ୍ରମାନଙ୍କର ଏହା ଯଥେଷ୍ଟ ଉପକାର ସାଧନ ହୋଇପାରୁଛି ପୁରସ୍କାର ବିଜେତାମାନେ ସେମାନଙ୍କର ବିସ୍ତୂତ କାର୍ଯ୍ୟ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି ବିଶ୍ୱ ସମ୍ମୁଖୀନ ହୋଇଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଏହି ଯୁବକମାନଙ୍କର ପ୍ରତିଶ୍ରତିବଦ୍ଧତା ଓ ନିଷ୍ଠା ତାଙ୍କୁ ଅଭିଭ୍ତ କରିଛି ଗତ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ସିଙ୍ଗାପୁର ଯାଇଥିବାବେଳେ ଏହି ହକାଥନ ବିଷୟ ଘୋଷଣା କରାଯାଇଥିଲା ପିଏମ୍ ଅଳ୍ପସମୟ ପୂର୍ବେ ସିଙ୍ଗାପୁରରେ ଆରମ୍ଭ ହୋଇଥିବା ତ୍ରୟୋଦଶ ପୂର୍ବ ଏସିଆ ଶୀର୍ଷ ସମ୍ମିଳନୀର ପ୍ରାରୟିକ ଅଧିବେସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି

ଆଜି ରାୟପୁରଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ନକ୍କଲବାଦ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚୁଛି

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଆଗରୁ ମାଓବାଦୀମାନଙ୍କ ସହ ସଂଘର୍ଷରେ ଅଧିକ ସଂଖ୍ୟକ ଯବାନ ସହିଦ ହେଉଥିଲେ କିନ୍ତୁ ଏବେ ମାଓବାଦୀଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ଚାଲିଛି ହିଂସାର ପଥ ପରିହାର କରି ଆମ୍ସମର୍ପଣ କରିବା ପାଇଁ ଶ୍ରୀ ସିଂ ମାଓବାଦୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଆମ୍ସମର୍ପଣ କରୁଥିବା ମାଓବାଦୀମାନଙ୍କୁ ଥଇଥାନ ନୀତିର ଉପକାର ମିଳିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି

ଗତକାଲି ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ସୂଚନାଦେଇ ସେ କହିଛନ୍ତି ଯେ ମୁକ୍ତ ତଥା ସ୍ପଚ୍ଛ ନିର୍ବାଚନ ପ୍ରକ୍ରିୟାର ଅଂଶସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି

ଶ୍ରୀରାଓ୍ୱତ କହିଛନ୍ତି ଯେ ଦିବ୍ୟାଙ୍ଗ ଭୋଟରଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ ମଧ୍ୟପ୍ରଦେଶ ନିର୍ବାଚନରେ ପ୍ରଥମଥର ପାଇଁ ସହାୟକ ମାନଙ୍କୁ ନିଯୁକ୍ତ କରାଯିବ

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ରାଜ୍ୟଗୁଡ଼ିକରେ ଆଦର୍ଶ ଆଚରଣବିଧି ଉଲ୍ଲ୍ଘନକୁ ଧରିବା ପାଇଁ ନିର୍ବାଚନ କମିଶନ ଅନେକ ବୈଷୟିକ ଜ୍ଞାନର ଅବଲମ୍ଭନ କରୁଛନ୍ତି

ପାଟନାରେ ପହଞ୍ଚବା ପରେ ସେ ସମସ୍ତିପୁରର ପୁସା ଅଭିମୁଖେ ଯାତ୍ରା କରିଛନ୍ତି ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ପୁସାଠାରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉହବକୁ ରାଷ୍ଟ୍ରପତି ସମ୍ଭୋଧନ କରିବେ ଏହା ସହିତ ପାଟନା ଏନ୍ଆଇଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ମଧ୍ୟ ରାଷ୍ଟ୍ରପତି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି

ଏଥିପାଇଁ ଝାଡ଼ଖଣ୍ଡରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋକିତ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଅଭିନନ୍ଦନ କଶାଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଝାଡ଼ଖଣ୍ଡ ପ୍ରାକୃତିକ ସମ୍ପଦରେ ଭରପୁର ଏବଂ ସମୃଦ୍ଧ ସଂସ୍କୃତି ପାଇଁ ସମସ୍ତେ ଗର୍ବିତ

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ସିବିଡିଟି ପ୍ୟାଭିଲିୟନ୍ର ଉଦ୍ଘାଟନ ଅବସରରେ ଶ୍ରୀ ଚନ୍ଦ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସ୍ୱତଃପ୍ରବୃତ୍ତଭାବେ ଟିକସ ରିଟର୍ଣ୍ଣ ଫାଇଲ୍ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି

ଏଏଫ୍ପି ସମ୍ଭାଦ ସଂସ୍ଥା କହିଛି ନିଖୋଜ ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଉତ୍ତର କାଲିଫର୍ଣ୍ଣିଆର ପାରାଡାଇଜ୍ ପ୍ରଦେଶର ବୁଟେକାଉଣ୍ଟି ସହରର ବୋଲି ଜଣାପଡିଛି ଗତ ସପ୍ତାହରୁ କାଲିଫର୍ଣ୍ଣିଆ କଙ୍ଗଲରେ ଭୟଙ୍କର ନିଆଁରେ ବୁଟେ କାଉଣ୍ଟି ସହର ପ୍ରାୟ ନିଶ୍ଚିହ୍ନ ହୋଇଯାଇଛି କହିଲେ ଚଳେ

ଏଲ୍ଏଲ୍ ପାର୍ଲାମେଣ୍ଟ ଶ୍ରୀଲଙ୍କାରେ ମହିନ୍ଦା ରାଜପାକ୍ଷେଙ୍କ ନୂଆ ସରକାର ଓ ରନିଲ ବକ୍ରମସିଂହେଙ୍କ ଗାଦିଚ୍ୟତ ସରକାରରେ ସାଂସଦମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ହଟ୍ଟଗୋଳ ଯୋଗୁଁ ପାର୍ଲାମେଣ୍ଟର କାର୍ଯ୍ୟଧାରା ଆଜି ବାଧାପ୍ରାପ୍ତ ହୋଇଛି ଶ୍ରୀ ରାଜପାକ୍ଷେଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରିବା ପରେ ସେ ଦେଶର ପରିସ୍ଥିତି ଖରାପ ହୋଇଛି ବୋଲି ଶ୍ରୀ ରାଜପାକ୍ଷେ ପାର୍ଲାମେଷ୍ଟରେ ବିବୃତ୍ତି ଦେବାପରେ ଦୁଇପକ୍ଷ ମଧ୍ୟରେ ସଂଘର୍ଷର ସ୍ତ୍ରପାତ ହୋଇଥିଲା ସାଇକ୍ଲୋନ୍ ଗକ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା 'ଗଜ' ଆଜି ସନ୍ଧ୍ୟାସୁଦ୍ଧା ତାମିଲନାଡୁ ଉପକୂଳ ଅତିକ୍ରମ କରିବ ପାଣିପାଗ ଅଧିକାରୀଙ୍କ କହିବା ଅନୁସାରେ ଏହି ବାତ୍ୟା କୁଡାଲୁର୍ ଓ ପାମ୍ଘନ୍ ମଧ୍ୟରେ ନାଗିପଟନମ୍ ପାଖାପାଖି ସ୍ଥଳଭାଗ ସ୍ୱର୍ଶ କରିବ

ଶିଶୁମାନଙ୍କର ଆବଶ୍ୟକତା ଓ ଅଧିକାର ଦିଗରେ ସଚେତନତା ସୃଷ୍ଟିକରିବା ଏବଂ ନିଷ୍ପଭି ଗ୍ରହଣ ପ୍ରକ୍ରିୟାରେ ଶିଶୁ ଓ ଯୁବକମାନଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ସେମାନଙ୍କର ମୁଖପାତ୍ର ଭାବେ ସେ କାମ କରିବେ